ବିନା ପଞୀକରଣରେ ଟିକା ଦିଆଯିବ ନାହିଁ ବୋଲି ସେ କହିଛନ୍ତି

ପଞୀକରଣ ସମୟରେ ସେମାନେ ଚୟନ କରିଥିବା ଟିକାଦାନ କେନ୍ଦ୍ରରେ ହିଁ ଟିକା ନେଇପାରିବେ

ସେହିପରି ଓଡ଼ିଶାବାସୀଙ୍କ ପାଇଁ ଅତିରିକ୍ତ ବିମାନସେବା ଆର ଶ୍ରୀ ପ୍ରଧାନ ସ୍ୱାଇସ୍ଜେଟ୍କୁ ମଧ୍ଧ ଧନ୍ୟବାଦ ଜଣାଇଛନ୍ତି

ରାଷ୍ଟ ନିର୍ମାଣ ଦିଗରେ ଶ୍ରମିକ ଓ ଶ୍ରମଜୀବୀମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଛି କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କର ସୁରକ୍ଷା ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ

କରୋନା କଟକଶା ମଧ୍ଧରେ ଆକି ଏହି ଦିବସ ପାଳନ କରାଯାଉଛି ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟର ସମସ୍ତ ଶ୍ରମିକ ଭାଇଭଉଶୀ ମାନଙ୍କୁ ଶୁଭେଛା ଜଶାଇଛନ୍ତି

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଖିରେ ଆକି ଜିଲ୍ଲ ମୋଟର ପରିବହନ କର୍ମଚାରୀ ସଂଘ ଓ ବିଶ୍ୱକର୍ମା ନିର୍ମାଣ ଶ୍ରମିକ ସଂଘ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି